ମହାଦୂର୍ଗାଷ୍ଟମୀ ଆଜି ଦେଶର ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି

ଇଣ୍ଡିଆ ବାଂଲାଦେଶ ବାଂଲାଦେଶର ଉପକୃଳ ଅଞ୍ଚଳରେ ସତର୍କ ଦୃଷ୍ଟି ଦେବା ସକାଶେ ଏକ ସର୍ବେକ୍ଷଣ ର୍ୟାଡର୍ ବ୍ୟବସ୍ଥା ସ୍ଥାପନ କରିବାକୁ ଗତକାଲି ନ୍ତଆଦିଲ୍ଲୀରେ ଭାରତ ଓ ବାଂଲାଦେଶ ମଧ୍ୟରେ ଏକ ବୃଝାମଣାପତ୍ର ସ୍ୱାକ୍ଷରିତ ହୋଇଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କର ବାଂଲାଦେଶ ପ୍ରତିପକ୍ଷ ସେଖ୍ ହସିନାଙ୍କ ମଧ୍ୟରେ ଆଲୋଚନା ପରେ ଏହି ବୃଝାମଣାପତ୍ରଗ୍ରଡ଼ିକ ସ୍ୱାକ୍ଷରିତ ହୋଇଥିଲା ବାଂଲାଦେଶ ଉପକୂଳରେ ର୍ୟାଡର୍ ବ୍ୟବସ୍ଥା ପ୍ରତିଷ୍ଠା ଓ ଦୂଇ ଦେଶ ମଧ୍ୟରେ ସାମୁଦ୍ରିକ ନିରାପତ୍ତା କ୍ଷେତ୍ରରେ ସହଭାଗିତାକୁ ନେଇ ନିଆଯିବାକୁ ଥିବା ପଦକ୍ଷେପକୁ ଉଭୟ ନେତା ସ୍ୱାଗତ କରିଥିଲେ ଭବିଷ୍ୟତରେ ଭାରତ ବାଂଲାଦେଶ ମଧ୍ୟରେ ଏହି ସର୍ବେକ୍ଷଣ ର୍ୟାଡର୍ ବ୍ୟବସ୍ଥାଦ୍ୱାରା ସମୁଦ୍ରପଥରେ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପକୁ ଦମନ କରାଯାଇପାରିବ ବୋଲି ଆଶା କରାଯାଉଛି ଚଟ୍ଟଗ୍ରାମ ଓ ମୋଙ୍ଗ୍ଲା ବନ୍ଦର ପରିଚାଳନା ପାଇଁ ମାନକ ବ୍ୟବସ୍ଥା ଲାଗୁ କରିବା ସଂକ୍ରାନ୍ତ ଅନ୍ୟ ଏକ ବୁଝାମଶାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି

ଦୂଇ ନେତା ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବାଂଲାଦେଶରୁ ଏଲ୍ପିଜି ଆମଦାନୀ ପ୍ରକଳ୍ପ ସମେତ ତିନୋଟି ଭାଗିଦାରୀ ବିକାଶ ପ୍ରକଳ୍ପର ଉଦ୍ଘାଟନ କରିଥିଲେ ସ୍କ ଟିନୀ ମହାରାଷ୍ଟ ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଗତକାଲି ପ୍ରାର୍ଥୀପତ୍ରଗୁଡ଼ିକର ଯାଞ୍ କରାଯାଇଥିଲା ଉଭୟ ରାଜ୍ୟପାଇଁ ଆସନ୍ତାକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି

ଏକ ସମ୍ଭାଦ ଏଜେନ୍ସିକୁ ସାକ୍ଷାତ୍କାରରେ ସେ କହିଛନ୍ତି ଏହି ଦୁଇ ଦଳ ଆସନ୍ତା ନିର୍ବାଚନରେ ଅନାୟାସରେ ବହୁମତ ହାସଲ କରିବେ ଏସ୍ସି ଆଇପିସି ଟ୍ରାଫିକ୍ ନିୟମ ଉଲ୍ଲ୍ଘନ ମାମଲାଗୁଡ଼ିକର ଶୁଣାଶି ମୋଟର ଯାନ ଆଇନ ଅଧୀନରେ ହେବା ସହିତ ଭାରତୀୟ ପିଙ୍ଗଳ କୋଡ଼୍ ଆଇପିସି ଅନୁଯାୟୀ ମଧ୍ୟ କରାଯାଇପାରିବ ବୋଲି ସୁପ୍ରିମ୍କୋର୍ଟ ରାୟ ଦେଇଛନ୍ତି ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ ସଂକ୍ରାନ୍ତ ମାମଲାଗୁଡ଼ିକୁ କେବଳ ମୋଟର ଯାନ ଆଇନ ଅଧୀନରେ ବିଚାର କରିବାକୁ ଗୌହାଟୀ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମ୍କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି ଆଇପିସି ଆନୁଯାୟୀ ଟ୍ରାଫିକ୍ ନିୟମ ଉଲ୍ଲ୍ଘନକାରୀଙ୍କୁ କଠୋର ଦଣ୍ଡ ବିଧାନ ବ୍ୟବସ୍ଥା ଥିଲାବେଳେ ମୋଟରଯାନ ଆଇନରେ ଦଶ୍ତର ପରିମାଣ ଅପେକ୍ଷାକୃତ କମ୍ ରହିଛି ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଇନ୍ଦୁ ମାଲ୍ହୋତ୍ରା ଓ ବିଚାରପତି ସଞ୍ଜୀବ୍ ଖାନ୍ନାଙ୍କ ଖଣ୍ଡପୀଠ ଟ୍ରାଫିକ୍ ନିୟମ ଉଲ୍ଲ୍ଘନକାରୀଙ୍କ ଅପରାଧର ମାତ୍ରା ଅନୁଯାୟୀ ଦଶ୍ଚବିଧାନ ସ୍ଥିରୀକୃତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି

ଏହି ଠକେଇ ମାମଲାରେ ଏହା ଚତ୍ରୁର୍ଥ ଗିରଫଦାରି

ଅପରାଧ ଶାଖା ପକ୍ଷରୁ ଶୁକ୍ରବାର ଦିନ ଥୋମାସଙ୍କୁ କୋର୍ଟରେ ହାଜର କରାଯାଇଥିଲା ଏହି ଷଡ଼ଯନ୍ତ୍ରରେ ତାଙ୍କର ପ୍ରମୁଖ ଭୂମିକା ଥିବାରୁ ଅଧିକ ପଚରା ଉଚରା ପାଇଁ ପୁଲିସ୍ ତାଙ୍କୁ ହେପାଜତକୁ ନେବାକୁ କୋର୍ଟଙ୍କୁ ଜଣାଇଥିଲେ ତା' ପୂର୍ବଦିନ ପୁଲିସ୍ ବ୍ୟାଙ୍କର ଅଧିକାରୀ ରାକେଶ ୱାଧବନ୍ ଏବଂ ତାଙ୍କ ପୁଅକୁ ଏହି ଘଟଣାରେ ଗିରଫ କରିଥିଲା

ଗ୍ରୀନ୍ କ୍ରାକର୍ସ ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ ସିଏସ୍ଆଇଆର୍ ପ୍ରଦ୍ଷଣ ଓ ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ଆତସବାଜି ଦ୍ୱାରା ସୃଷ୍ଟି ହେଉଥିବା ଶବ୍ଦ ପ୍ରଦୃଷଣକୁ ରୋକିବାପାଇଁ ନୃତନ ଜ୍ଞାନକୌଶଳ ବିକଶିତ କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଇଏସ୍ଆଇଆର୍ଦ୍ୱାରା ବିକଶିତ କେତେଗୁଡ଼ିଏ ଆଧୁନିକ ଆତସବାଜିକୁ ପ୍ରତର୍ଶିତ କରିଥିଲେ ଏହି ଅବସରରେ ସେ ସିଏସ୍ଆଇଆର୍ଦ୍ୱାରା ପ୍ରସ୍ତୁତ ଏହି ଆତସବାଜିଗୁଡ଼ିକ ବଜାରରେ ବିକ୍ରି ପାଇଁ ଉପଲହ ବୋଲି ଘୋଷଣା କରିଥିଲେ

ସୁପ୍ରିମ୍କୋର୍ଟଙ୍କ ପରାମର୍ଶ ଅନୁଯାୟୀ ସବୁଜ ଆତସବାଜି ପ୍ରସ୍ତୁତ କରାଯାଉଥିବା ସେ କହିଥିଲେ ତ୍ରିପୁରା ଏସ୍ଇଜେଡ୍ ଦକ୍ଷିଣ ତ୍ରିପୁରାର ସବ୍ରୁମ୍ ସବ୍ଡିଭିଜନ ଅନ୍ତର୍ଗତ ପଣ୍ଟିମ ଜାଲେଫା ଅଞ୍ଚଳରେ ଏକ ସ୍ୱତନ୍ତ୍ର ଆର୍ଥିକ ଜୋନ୍ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ନୀତିଗତ ନିଷ୍କତ୍ତି ନେଇଛନ୍ତି

ଏସଂକ୍ରାନ୍ତରେ ତ୍ରିପୁରା ସରକାର ଗତ ଜୁନ୍ ମାସରେ ଏକ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ଦେଇଥିଲେ

ଏହି ଯୋକନା ଅଧୀନରେ ରବରଭିତ୍ତିକ ଶିଳ୍ପ ରବର ଫିତା ବାଉଁଶ ନିର୍ମିତ ସାମଗ୍ରୀ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା କରାଯିବ

ପ୍ରଲିସ୍ ଅଧୀକ୍ଷକ କର୍ଦାକ୍ ରିବା କହିଛନ୍ତି ନିର୍ବାଚନକ୍ ମ୍ରକ୍ତ ଓ ଅବାଧ କରାଇବା ସକାଶେ ଆବଶ୍ୟକ ସ୍ରରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି

ଏହି ଆସନପାଇଁ ଦୁଇ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି ତିରଙ୍ଗ୍ ଆଭୋଙ୍କ ପତ୍ନୀ ଚକଟ୍ ଆଭୋ ଓ ଅକ୍ଷେତ୍ ହମ୍ଟକ୍ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି କୌଣସି ପ୍ରମୁଖ ଦଳ ପକ୍ଷରୁ ଏହି ଆସନ ପାଇଁ ପ୍ରାର୍ଥୀ ଦିଆଯାଇ ନ ଥିବାବେଳେ ଶାସକ ବିଜେପି ସମେତ କଂଗ୍ରେସ ଦଳ ଚକତ୍ ଅଭୋଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି

ଏହି ସନ୍ତାସବାଦୀ ଆକ୍ରମଣ ଘଟଣାରେ ଜନ୍ମୁ ଓ କାଶ୍ମୀର ଲିବରେସନ୍ ଫ୍ରଷ୍ଟ୍ର ପ୍ରତିଷାତା ୟାସିନ୍ ମଲିକ୍ଙ୍କ ସମ୍ପକ୍ତି ଥିବା ଅଭିଯୋଗ ହୋଇ ଆସୁଛି ୟାସିନ୍ ମଲିକଙ୍କ ବିରୋଧରେ ଶ୍ରୀନଗର ଟାଡା କୋର୍ଟରେ ଏ ସଂକ୍ରାନ୍ତ ଏକ ମାମଲା ପଡ଼ିରହିଛି ଗତମାସରେ ଏହି ମାମଲାର ବିଚାର ପାଇଁ ପୁଣି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ସନ୍ତାସବାଦୀଙ୍କୁ ଆର୍ଥକ ପ୍ରୋହାହନ ପ୍ରଦାନ କରୁଥିବା ମାମଲାରେ ଏନ୍ଆଇଏ ପକ୍ଷରୁ ଗିରଫ ହୋଇ ମଲିକ୍ ଏବେ ତିହାର୍ କେଲ୍ରେ ଅଛନ୍ତି ସୂଚନା ଯୋଗ୍ୟ ଭାରତୀୟ ସେନାବାହିନୀର ଶହୀଦ୍ମାନଙ୍କ ସମ୍ମାନାର୍ଥେ ନ୍ତଆଦିଲ୍ଲୀର ଇଣ୍ଡିଆ ଗେଟ୍ଠାରେ ଜାତୀୟ ଯୁଦ୍ଧ ସ୍ମାରକୀ ରହିଛି

ଏହି ଉତ୍ସବରେ ପ୍ରଥମେ ଦୃଷ୍ଟିଶକ୍ତିବାଧିତଙ୍କ ପାଇଁ ଧ୍ୱନି ମାଧ୍ୟମରେ ଚଳଚ୍ଚିତ୍ର ଉପସ୍ଥାପନ କରାଯିବ

ଦୁର୍ଗା ପ୍ରଜା ଦୁର୍ଗାଷ୍ଟମୀ ବା ମହାଷ୍ଟମୀ ଆଜି ଦେଶର ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଛା ଜଣାଇଛନ୍ତି ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ଦୁର୍ଗାପୂଜା ହେଉଛି ପାପ ଉପରେ ପୁଣ୍ୟର ବିଜୟର ପ୍ରତୀକ ଏହି ପୂକାରେ ସତ୍ୟ ଏବଂ ଧର୍ମର ଜୟ ହୋଇଥାଏ ବୋଲି ବିଶ୍ୱାସ ଦୂଢ଼ ହୋଇଥାଏ ସେ କହିଛନ୍ତି ଏହି ବିଶ୍ୱାସ ଲୋକଙ୍କୁ ନ୍ୟାୟ ଓ ସତ୍ୟ ପଥରେ ଚାଲିବାକୁ ପ୍ରେରଣା ଦେଇଥାଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ ଜରିଆରେ ଶୁଭେଛା ବାର୍ତ୍ତା ଦେଇ କହିଛନ୍ତି ଦେବୀ ଦୁର୍ଗା ଲୋକମାନଙ୍କ ଜୀବନରେ ଖୁସି ସୌଭାଗ୍ୟ ଓ ସମୃଦ୍ଧି ଆଣିଦିଅନ୍ତୁ

ସିମ୍ଳାସ୍ଥିତ ରାଜଭବନଠାରେ ଆୟୋଜିତ ଏକ ବର୍ଷ୍ଣାତ୍ୟ ଉତ୍ସବରେ ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ ତାଙ୍କର ଶପଥପାଠ କରାଇଥିଲେ ହିମାଚଳ ପ୍ରଦେଶ ହାଇକୋର୍ଟର ସମସ୍ତ ବିଚାରପତି ମାଡ୍ରାସ୍ ହାଇକୋର୍ଟ ଆଡ୍ଭୋକେଟ୍ ଜେନେରାଲ୍ ଅଶୋକ ଶର୍ମା ପୁଲିସ୍ ମହାନିର୍ଦ୍ଦେଶକ ଏସ୍ଆର୍ ମର୍ଦି ବରିଷ୍ଠ ପ୍ରଶାସକ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଶପଥ ସମାରୋହରେ ଉପସ୍ଥିତ ଥିଲେ

ଗତକାଲି ସ୍ୱିଡେନ୍ରେ ଉଭୟ ପକ୍ଷ ମଧ୍ୟରେ ଦେଖାଦେଇଥିବା ଅଚଳାବସ୍ଥା ଦୂର କରିବା ପାଇଁ ଚାଲିଥିବା ଆଲୋଚନାର କୌଣସି ନିଷ୍କର୍ଷ ବାହାରିପାରି ନାହିଁ